ଦେଶବାସୀଙ୍କ ସାଂପ୍ରଦାୟିକ ସଦ୍ଭାବ ରକ୍ଷା ମନୋଭାବକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି

ଏସ୍ସି ମହା ମହାରାଷ୍ଟ୍ରରେ ବିଜେପିର ଦେବେନ୍ଦ୍ର ଫଡନବିସ୍ଙ୍କୁ ମୁଖ୍ୟମନ୍ତ୍ରୀଭାବେ ଶପଥ ଦେଇଥିବା ଘଟଣାରେ ରାଜ୍ୟପାଳ ଭଗତ ସିଂ କୋଶିଆରୀଙ୍କ ବିରୋଧରେ ଶିବସେନା ଏନ୍ସିବି ଓ କଂଗ୍ରେସ ମିଳିତ ଭାବେ ଯେଉଁ ଆବେଦନ କରିଥିଲେ ତାହାକୁ ଗ୍ରହଣ କରି ସର୍ବୋଚ୍ଚ ଅଦାଲତ ଉଭୟ କେନ୍ଦ୍ର ଓ ମହାରାଷ୍ଟ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ବିଚାରପତି ଏନ୍ବି ରମଣା ଅଶୋକ ଭୂଷଣ ଓ ସଂଜୀବ ଖନ୍ନାଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟର ପୀଠ ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଫଡନାବିସ ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କୁ ମଧ୍ୟ ନୋଟିସ୍ ଜାରି କରିଛନ୍ତି

ଗତକାଲି ମହାରାଷ୍ଟ୍ରରେ ସରକାର ଗଠନ ପରେ ଶିବସେନା ଏନ୍ସିପି ଓ କଂଗ୍ରେସ ମିଳିତ ଭାବେ ଏହାର ବିରୋଧ କରି ରାତିରେ ସର୍ବୋଚ୍ଚ ଅଦାଲତରେ ମାମଲା ଦାୟର କରିଥିଲେ

ଆବେଦନକାରୀ ଦର୍ଶାଇଛନ୍ତି ଯେ ନ୍ତୁଆ ସରକାରଙ୍କୁ ଅଧିକ ସମୟ ଦେଲେ ଏହା ଘୋଡ଼ା ବେପାରକୁ ପ୍ରୋହାହିତ କରିବ ଆବେଦନକାରୀ ଆହୁରି ଦର୍ଶାଇଛନ୍ତି ଯେ ଶିବସେନାର ମୁଖ୍ୟ ଉଦ୍ଧବ ଠାକରେ ତିନିଦଳିଆ ମେଷ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ମନୋନୀତ ହୋଇଥିବାରୁ ଏବଂ ତାଙ୍କ ପଛରେ ଆବଶ୍ୟକ ସଂଖ୍ୟାଗରିଷ୍ଠତା ରହିଥିବାରୁ ରାଜ୍ୟପାଳ ତାଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିବା ଉଚିତ ମନ କି ବାତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଭାରତର ସଭ୍ୟତା ସଂସ୍କୃତି ଓ ଭାଷା ବିଭିନ୍ନତାରେ ଏକତାର ବାର୍ତ୍ତା ସାରା ବିଶ୍ୱରେ ପ୍ରଚାର କରିଆସୁଛି ଆକାଶବାଣୀରେ ତାଙ୍କର ମନ କି ବାତ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ଉଦ୍ବୋଧନ ଦେବା ଅବସରରେ ସେ କହିଛନ୍ତି ଯେ ଶତାବ୍ଦୀ ଶତାବ୍ଦୀ ଧରି ଭାରତରେ ଶହଶହ ଭାଷା ସୃଷ୍ଟି ହେବା ସହ ଏହାର ବିକାଶ ଘଟିଛି ଏହି ପରିପ୍ରେକ୍ଷୀରେ ଉତ୍ତରାଖଣ୍ଡରେ ଏକ ସଂପ୍ରଦାୟର ଅଳ୍ପ କେଇଜଣ ଲୋକ ନିଜର ଭାଷାର ସୁରକ୍ଷା ପାଇଁ କିପରି ଆଗେଇ ଆସିଛନ୍ତି ତାହାର ସେ ଉଦାହରଣ ଦେଇଛନ୍ତି ଆଧୁନିକ ହିନ୍ଦୀ ସାହିତ୍ୟର ପିତା ଭାବେ ବିବେଚିତ ଭାରତେନ୍ଦୁ ହରିଶ୍ଚନ୍ଦ୍ର ଓ ମହାକବୀ ସୁବ୍ରମଣ୍ୟମ ଭାରତୀଙ୍କ ଉକ୍ତି ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ମହାନ ସାହିତ୍ୟିକମାନେ ମାତୃଭାଷାର ସୁରକ୍ଷା ପାଇଁ ସର୍ବଦା ଗୁରୁତ୍ୱ ପ୍ରଦାନ କରୁଥିଲେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦିବସ ଆଜି ସାରା ଦେଶରେ ପାଳିତ ହେଉଥିବାରୁ ପ୍ରଧାନମନ୍ତ୍ରୀ କିଛି ଏନ୍ସିସି କ୍ୟାଡେଟ୍ଙ୍କ ସହ କଥାବାର୍ତ୍ତା କରିଥିଲେ ଏହି କ୍ୟାଡେଟ୍ମାନେ ଏକ୍ ଭାରତ ଶ୍ରେଷ୍ଠ ଭାରତ ଶିବିରରେ ଯୋଗଦେବା ଅବସରରେ ଯୁବ ବିନିମୟ କାର୍ଯ୍ୟକ୍ରମରେ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ

ସେହିଦିନ ସମଗ୍ର ଦେଶ ଏହାର ବୀର ଯବାନମାନଙ୍କୁ ସେମାନଙ୍କ ସାହସ ଓ ତ୍ୟାଗପାଇଁ ସମ୍ମାନ ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ସେହିଦିନ ଦେଶର ସବୁ ନାଗରିକ ସଶସ୍ତ ବାହିନୀର ପତାକା ଧରି ଦେଶମାତୂକାର ସେବା ପାଇଁ ସଫକ୍ସବଦ୍ଧ ହେବା ଉଚିତ ଫିଟ୍ ଇଣ୍ଡିଆ ଅଭିଯାନ ସଂପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ଏ କ୍ଷେତ୍ରରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ପ୍ରୟାସକୁ ଅଭିନନ୍ଦନ ଜଣାଇଛନ୍ତି ବୋର୍ଡ ପକ୍ଷରୁ ଫିଟ୍ ଇଣ୍ଡିଆ ସପ୍ତାହ ପାଳନ ଅବସରରେ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ସୁସ୍ଥ ସବଳ ରଖିବା ପାଇଁ ବିଭିନ୍ନ ସ୍ଥାନରେ ଶିବିରମାନ ଆୟୋଜନ କରାଯାଇଛି ପ୍ରଧାନମନ୍ତ୍ରୀ ମଧ୍ୟ ସମ୍ଭିଧାନ ଦିବସର ଗୁରୁତ୍ୱ ସଂପର୍କରେ ତାଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଲ୍ଲେଖ କରିଛନ୍ତି

ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ସଂପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସର୍ବୋଚ୍ଚ ଅଦାଲତଙ୍କ ନିର୍ଣ୍ଣୟକୁ ସମଗ୍ର ଦେଶ ସାଦରର ସହ ଗ୍ରହଣ କରିଛନ୍ତି ଏବଂ ଦେଶରେ ଶାନ୍ତି ଓ ସହାବସ୍ଥାନ ବକାୟ ରହିଛି ଏ କ୍ଷେତ୍ରରେ ଜନସାଧାରଣ ଯେଉଁ ଧୈର୍ଯ୍ୟ ସଂଯମ ଓ ପରିପକୃତା ଦେଖାଇଛନ୍ତି ତାହାକୁ ସେ ପ୍ରଶଂସା କରିଛନ୍ତି ଦେଶକୁ ପ୍ଲାଷ୍ଟିକ୍ ଆବର୍ଜନାରୁ ମୁକ୍ତ କରିବା ପାଇଁ ଶପଥ ନେବା ନିମନ୍ତେ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି ଦେଶ ପ୍ଲାଷ୍ଟିକ୍ ଆବର୍ଜନାରୁ ମୁକ୍ତ ହେଲେ ସାରା ବିଶ୍ୱରେ ଏକ ଉଦାହରଣ ସୃଷ୍ଟି କରିପାରିବ ବୋଲି ସେ କହିଛନ୍ତି ଆମର ପୂର୍ବ ପୁରୁଷମାନେ ପ୍ରକୃତି ପରିବେଶ ଜଳ ଭୂମି ଜଙ୍ଗଲ ଓ ଜୀବଜନ୍ତୁଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଉଥିଲେ ସେମାନେ ଏସବୁର ମହତ୍ତ୍ୱ ବୁଝିଥିଲେ ନଦୀର ଗୁରୁତ୍ୱକୁ ଉପଲହି କରି ଏହାର ସଂରକ୍ଷଣ ଓ ସୁରକ୍ଷା ପାଇଁ ଗଠନମୂଳକ ବିଚାର ସୃଷ୍ଟି କରିଥିଲେ ଆମେ ସେହି ବିଚାରର ଅନୁବର୍ତ୍ତୀ ହୋଇ ଆମର ପର୍ଯ୍ୟାବରଣର ସୁରକ୍ଷା କରିବା ଆବଶ୍ୟକ ବୋଲି ସେ କହିଛନ୍ତି ପରୀକ୍ଷା ସଂପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏକ ଚାପମ୍ରକ୍ତ ପରିବେଶରେ ଛାତ୍ରଛାତ୍ରୀମାନେ ସହାସ୍ୟ ବଦନରେ ପରୀକ୍ଷା ଦେବା ଉଚିତ ଶିକ୍ଷକମାନେ ଏଥିପାଇଁ ସବୁମନ୍ତେ ସାହାଯ୍ୟ ସହଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି

ମୁଖ୍ୟଶାସନ ସଚିବ ଅରବିନ୍ଦ କୁମାରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ଯଦି ଡିଏଚ୍ଏଫ୍ଏଲ୍ କର୍ମଚାରୀମାନଙ୍କ ପ୍ରୋଭିଡେଣ୍ଟ ଅର୍ଥ ଫେରାଇବାକୁ ବିଫଳ ହୁଏ ତାହା ହେଲେ ୟୁପିପିସିଏଲ୍ ଅନ୍ୟ ସୂତ୍ରରୁ ଅର୍ଥ ଯୋଗାଡ଼ କରି କର୍ମଚାରୀମାନଙ୍କୁ ସେମାନଙ୍କ ଅର୍ଥ ଫେରାଇବାର ବ୍ୟବସ୍ଥା କରିବ ଯଦି ୟୁପିପିସିଏଲ୍ ଅର୍ଥ ନ ଫେରାଏ ତେବେ ରାଜ୍ୟ ସରକାର ନିଣ୍ଟିତଭାବେ କର୍ମଚାରୀମାନଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଥ ଫେରାଇବେ

ଏନ୍ଡିଏଫ୍ବି ବ୍ୟାନ୍ଡ କେନ୍ଦ୍ର ପକ୍ଷରୁ ନ୍ୟାସନାଲ ଡେମୋକ୍ରାଟିକ୍ ଫ୍ରଣ୍ଟ ଅଫ୍ ବୋଡ଼ୋଲାଣ୍ଡ ବା ଏନ୍ଡିଏଫ୍ବିର ସମସ୍ତ ଗୋଷ୍ଠୀ ଫ୍ରଣ୍ଟ ଅର୍ଗାନାଇଜେସନଗୁଡ଼ିକ ପ୍ରତି ଆଉ ପାଞ୍ଚବର୍ଷ କଟକଣା ସମୟସୀମା ବୃଦ୍ଧି କରାଯାଇଛି

ଚେନ୍ନାଇ ସୀତାରମଣ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଭାରତ ଯେଉଁ କେତେକ ଦେଶ ସହିତ ମୁକ୍ତ ବାଣିଜ୍ୟ ରାଜିନାମା କରିଛି ତଦ୍ୱାରା ଭାରତୀୟ ରପ୍ତାନୀକାରୀ ଆନୁପାତିକଭାବେ ଉପକୃତ ହେଉନାହାନ୍ତି ଚେନ୍ନାଇଠାରେ ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ଦକ୍ଷିଣ ଭାରତୀୟ ଶିଳ୍ପ ବାଶିଜ୍ୟ ସଂଘର ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବା ଅବସରରେ ସେ କହିଛନ୍ତି ଆଞ୍ଚଳିକ ପୂର୍ଣ୍ଣାଙ୍ଗ ଆର୍ଥିକ ସହଭାଗିତା ବା ଆର୍ସିପିବି ମଧ୍ୟ ଭାରତର ଆକାଂକ୍ଷା ପୂରଣ କରିବାକୁ ଅନୁପଯୁକ୍ତ ସେଥିପାଇଁ ଭାରତ ଏଥିରେ ଯୋଗଦେଇନାହିଁ କେତେକ ସମବାୟ ବ୍ୟାଙ୍କରେ ଘଟିଥିବା ଦୁର୍ନୀତି ସଂପର୍କରେ ଉଲ୍ଲେଖ କରି ଅର୍ଥମନ୍ତ୍ରୀ କହିଛନ୍ତି ଏହାକୁ ରୋକିବା ଏବଂ ବ୍ୟବସ୍ଥାରେ ଉନ୍ନତି ଆଶିବା ପାଇଁ ଭାରତୀୟ ରିଜର୍ଭବ୍ୟାଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି ଦେଶରେ ଅଧିକାଂଶ ବ୍ୟବସାୟୀକ ବ୍ୟାଙ୍କର ଯେଉଁସବୁ ଅନାଦାୟ ରଣ ସମସ୍ୟା ଥିଲା ସେଥିରେ ଉନ୍ନତି ପରିଲକ୍ଷିତ ହୋଇଛି ବ୍ୟାଙ୍କ ଉଦ୍ୟୋଗରେ ଅଧିକ ଉତ୍ତମ ନିୟନ୍ତ୍ରଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ ଚାଲିଛି

ଏଥିନିମନ୍ତେ ନିର୍ବାଚନ ପ୍ରଚାର କୋରସୋରରେ ଆଗେଇ ଚାଲିଛି

ବିଜେପି କଂଗ୍ରେସ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା ସମେତ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କ ପକ୍ଷରୁ ରୋଡସୋ ନିର୍ବାଚନ ର୍ୟାଲି କରାଯାଇ ଜନସାଧାରଣଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟସ୍ଚୀ ରହିଛି